ଲୋକସଭା ଆସନଗୁଡ଼ିକ ହେଉଛି କଳାହାଣ୍ଡି ନବରଙ୍ଗପୁର ବ୍ରହ୍କପୁର ଏବଂ କୋରାପୁଟ

ନବରଙ୍ଗପୁର ବିଧାନସଭା ଆସନପାଇଁ କଂଗ୍ରେସରୁ ସଦନ ନାଏକ ଏବଂ ସ୍ୱାଧୀନ ପ୍ରାର୍ଥୀଭାବେ ବେଦବ୍ୟାସ ଭଦ୍ରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ସେହିଭଳି ଏହି ଦଳ ପକ୍ଷର୍ ନର୍ଲା ଏବଂ ଭବାନୀପାଟଣା ବିଧାନସଭା ଆସନ ପାଇଁ ମଧ୍ଧ ଦଳ ପକ୍ଷରୁ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଦଳର ରାଜ୍ୟ ଉପସଭାପତି ତଥା ମୁଖପାତ୍ର ପୀତାମ୍ରର ଆଚାର୍ଯ୍ୟ କହିଛନ୍ତି ଆଗାମୀ ନିର୍ବାଚନରେ ପରାଜୟ ଭୟରେ ବିକେଡି ଏଭଳି ପଦକ୍ଷେପ ନେଇଛି କିଛି ପୂର୍ବ ଘଟଣାବଳୀକୁ ଆଲୋଚନା କରି ଶ୍ରୀ ଆଚାର୍ଯ୍ୟ ବାଚସ୍ୱତିଙ୍କର ବର୍ତ୍ତମାନର ନିଷ୍ବଉି ଉଦ୍ଦେଶ୍ୟମୂଳକ ବୋଲି ଅଭିଯୋଗ କରିଛନ୍ତି

ସଠିକ୍ ଏବଂ ସମୟୋଚିତ ଚିକିହାଦ୍ୱାରା ଏହି ରୋଗକୁ ଦ୍ଦର କରାଯାଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି

ଏଥିରେ ଜଣେ ଗୁରୁତର ଆହତ ହୋଇ ଚିକିହାଧୀନ ଅଛନ୍ତି

ଇତିମଧ୍ଧରେ ଦୁଇ ସାହି ବାସିନ୍ଦା ଏକ ଶାନ୍ତିକମିଟି ଗଠନ କରିଛନ୍ତି ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହି ବୋଲି ଏହି ଶାତ୍ତିକମିଟି ଜିଲ୍ଲା ପ୍ରଶାସନକୁ ଲିଖ୍ତ ପ୍ରତିଶ୍ରୁତି ଦେଇଛି

ଉଦ୍ଧାର ହୋଇଥିବା ନାବାଳକମାନେ ପରିବାରବର୍ଗଙ୍ଙ ଅଜାଣତରେ ଘରୁ ଚାଲିଆସିଥିବା ପୁଲିସ୍ ନିକଟରେ ପ୍ରକାଶ କରିଛନ୍ତି

ଭାରତୀୟ ପୁରୁଷ ହ୍ୟାଣ୍ଡ୍ବଲ୍ ଦଳ ସ୍ୱର୍ଷପଦକ ବିଜୟୀ ହୋଇଥିବା ବେଳେ ଏହି ଦଳରେ ଓଡ଼ିଶାର ସନ୍ଦୀପ ସାମିଲ ଥିଲେ ସେହିପରି ମହିଳା ବାସେଟବଲ୍ରେ ଓଡ଼ିଶାର ରାଜଶ୍ରୀ ମହାପାତ୍ର ଏବଂ ପୁରୁଷ ବାସ୍କେଟ୍ବଲ୍ରେ ରୋନକ ପାରେଖ ରଜତ କାଡ଼ିଆ ରୌପ୍ୟ ପଦକ ହାସଲ କରିଛନ୍ତି

ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ କୁମାର ରଥ ଭାରତୀୟ ଦଳର ନେତୂତ୍ୱ ନେଇଥିଲେ ଅପିତା ମହାପାତ୍ର ଭାରତୀୟ ମହିଳା ସାଇକେଲ୍ ଚାଳନା ଦଳର କୋଚ୍ ଥିଲେ